ଗୃହକାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ଲୋକସଭା ବାଚସ୍ବତି ଓମ୍ ବିଲା ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ କାମନା କରିଛନ୍ତି

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ଅଧିକ ପରିଶ୍ରମ କରିବା ସହ ରାକ୍ୟ ତଥା ଦେଶର ଉନ୍ନତିରେ ବ୍ରତୀ ହେବାକୁ ପରାମର୍ଶ ଦେଇଛନ୍ତି

ରୋଗୀ ଏବଂ ସ୍ରାନୀୟ କନସାଧାରଣଙ୍ଙ ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଲୋଚନା ମଧ୍ଧ କରିଥିଲେ

ଭୁବନେଶ୍ୱର ମ୍ୟୁନିସିପାଲ କର୍ତ୍ତୂପକ୍ଷଙ୍କ ପକ୍ଷରୁ ଗତକାଲି ଏନେଇ ଏକ ନୋଟିସ୍ ଜାରି ହୋଇଛି ରାଜଧାନୀକୁ ବାହ୍ୟ ଶୌଚମୁକ୍ତ ଅଞ୍ଞଳ କରିବା ଲକ୍ଷ୍ୟରେ ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି

ଆସନ୍ତାକାଲି ଏହି ସମାରୋହ ଉଦ୍ଯାପିତ ହେଉଛି

ବେଙ୍ଗାଲ୍ୱର୍ରର ସାଇ ସେକ୍କରଠାରେ ଆସନ୍ତାକାଲିଠାରୁ ଦଳର ପ୍ରଶିକ୍ଷଣ ଶିବିର ଆର ହେଉଛି